ଇଲେକ୍ନନ ରାଜସ୍ଥାନ ଓ ଡେଲେଙ୍ଗାନା ନିର୍ବାଚନ ପାଇଁ ପ୍ରଚାରକାର୍ଯ୍ୟ ଜୋର୍ସୋର୍ରେ ଚାଲିଛି ଆସନ୍ତା ଶୁକ୍ରବାର ଦିନ ଦୁଇଟିଯାକ ରାଜ୍ୟରେ ଭୋଟ୍ ନିଆଯିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନର ଯୋଧପ୍ରରଠାରେ ଆଜି ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେବେ

ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ସମେତ ବିଜେପି ନେତା ରାଜନାଥ ସିଂ ନୀତିନ ଗଡକରୀ ଯୋଗୀ ଆଦିତ୍ୟନାଥ ଏବଂ ସ୍କୃତି ଇରାନୀ ଅନେକସ୍ଥାନରେ ଉଦ୍ବୋଧନ ଦେବେ କଂଗ୍ରେସ ପାର୍ଟିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସଚିନ ପାଇଲଟ ଅହଜ୍ଞଦ ପଟେଲ କ୍ୟେତିରାଦିତ୍ୟ ସିନ୍ଧିଆ ଓ ନବଜୋତ୍ସିଂ ସିଦ୍ଧୁ ମଧ୍ୟ ପ୍ରଚାର କରିବେ ବିଏସ୍ପି ମୁଖ୍ୟ ମାୟାବତୀ ମଧ୍ୟ ଆଜି ରାଜସ୍ଥାନରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି ତେଲେଙ୍ଗାନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହାଇଦ୍ରାବାଦରେ ଉଦ୍ବୋଧନ ଦେବେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଟିଆର୍ଏସ୍ ମୁଖ୍ୟ କେ ଚନ୍ଦ୍ରଶେଖର ରାଓ ଏବଂ ଏମ୍ଆଇଏମ୍ ସଭାପତି ଅସାଦୁନ୍ଦିନ ଓୱିସି ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ନିର୍ବାଚନୀ ସଭାଗୁଡ଼ିକରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ଜେଟ୍ଲୀ ଡବ୍ଲ୍ୟସିଓ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ କହିଛନ୍ତି ବିଶ୍ୱ ଅର୍ଥନୀତି ପାଇଁ ବାଣିଜ୍ୟ ବାଧାବିଘୁ ଦୂରକରିବାର ଆବଶ୍ୟକତା ରହିଛି

ସେ କହିଛନ୍ତି ସୀମା ସରହଦ ଡେଇଁ ବିଶ୍ୱସ୍ତରୀୟ ବାଶିଜ୍ୟକୁ ଆଗେଇ ନେବା ବର୍ତ୍ତମାନ ସମୟର ଆହ୍ୱାନ ଏବଂ ଅବାଧ ବାଣିଜ୍ୟ ପାଇଁ ବାଧାବିଘ୍ନଗୁଡ଼ିକୁ ଦୂରକରିବା ନିହାତି କରୁରୀ ଯଥାସ୍ୟବ ବାଣିଜ୍ୟ ପ୍ରତି ଦେଖାଦେଉଥିବା ବାଧାବିଘ୍ନଗୁଡ଼ିକୁ ଦୂର କଲେ ଦେଶର ସ୍ୱାର୍ଥ ହାସଲ ହେବ ବୋଲି ସେ ମତ ଦେଇଛନ୍ତି ଶ୍ରୀ ଜେଟ୍ଲୀ କହିଛନ୍ତି ବିଶ୍ୱ ବାଣିଜ୍ୟ ପାଇଁ ଦେଶଗୁଡ଼ିକ ମଧ୍ୟରେ ସହଯୋଗ ବୃଦ୍ଧି ପାଇଲେ ଏହା ବିଶ୍ୱ ଅର୍ଥନୀତି ତଥା ନିଙ୍ଗନିକ ଦେଶର ଆର୍ଥିକ ସମୃଦ୍ଧି ହାସଲ କରାଇବାରେ ସହାୟକହୋଇପାରିବ

ଏହି ଅବସରରେ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅବଦାନ ତଥା ପ୍ରଥମ ରାଷ୍ଟ୍ରପତି ଭାବେ ତାଙ୍କର କାର୍ଯ୍ୟାବଳୀର ସୁତିଚାରଣ କରିଥିଲେ ଉପରାଷ୍ଟ୍ରପତି ଶ୍ରୀ ନାଇଡୁ କହିଛନ୍ତି ଯେ ତାଙ୍କର ଦୂରଦୃଷ୍ଟି ଓ ନେତୃତ୍ୱ ସବୁବେଳେ ଦେଶକୁ ଆଗକୁ ନେବାରେ ସହାୟକ ହେବ ପ୍ରଧାନମନ୍ତ୍ରୀ ଟୁଇଟ୍କରି କହିଛନ୍ତି ଯେ ସ୍ୱର୍ଗତଃ ରାଜେନ୍ଦ୍ର ପ୍ରସାଦ ବୌଦ୍ଧିକତା ସରଳ ଜୀବନ ଉଚ୍ଚବିଚାର ଓ ଆଦର୍ଶର ଏକ ପ୍ରତୀକ ଦେଶବାସୀଙ୍କ ପାଇଁ ସେ ପ୍ରେରଣାର ଉହ ହୋଇ ରହିବେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ସୂଚନା ଓ ପ୍ରସାରଣ ମନ୍ତ୍ରୀ କର୍ଷେଲ ରାଜ୍ୟବର୍ଦ୍ଧନ ସିଂହ ରାଠୋର କହିଛନ୍ତି ଯେ ଭାରତର ସମୂଦ୍ଧ ଭବିଷ୍ୟତର ମୂଳଦୂଆ ପକାଇବାରେ ସ୍ୱର୍ଗତଃ ଡକୁର ରାଜେନ୍ଦ୍ର ପ୍ରସାଦଙ୍କର ପ୍ରମୁଖ ଭୂମିକା ଥିଲା

ରାଜ୍ୟପାଳ ଶ୍ରୀମତୀ ଆନନ୍ଦିବେନ୍ ପଟେଲ ଗତକାଲି ମୃତକମାନଙ୍କ ପ୍ରତି ଶବ୍ଧାଞ୍ଜଳି ଅର୍ପଣ କରିବା ସଙ୍ଗେ ସଙ୍ଗେ ଏ ଦୂର୍ଘଟଣାରେ ମାନସିକ ଓ ଶାରିରୀକ ଭାବେ କ୍ଷତିଗ୍ସ୍ତ ବ୍ୟକ୍ତିମାନଙ୍କର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଥିଲେ ଶ୍ରୀମତୀ ପଟେଲ କହିଛନ୍ତି ଭୋପାଳ ଗ୍ୟାସ୍ ଦୂର୍ଘଟଣା ବିଶ୍ୱର ସବୁଦେଶକୁ ଆଲୋଡିତ କରିଥିଲା ଏବଂ ପରିବେଶ ଓ ଶିଳ୍ପ ନିରାପତ୍ତା ପାଇଁ ଦୃଷ୍ଟି ଆକର୍ଷଣ କରିଥିଲା ଭୋପାଳ ବାଷ୍ପ ଦୂର୍ଘଟଣା ବିଶ୍ୱର ସବୂଠାର୍ ଭୟଙ୍କର ଶିଳ୍ପ ଦୁର୍ଗତୀ ବୋଲି କୁହାଯାଉଛି

କ୍ଷତିଗ୍ରସ୍ତମାନେ ଉପଯୁକ୍ତ ଚିକିତ୍ସା ଓ କ୍ଷତିପୂରଣ ତଥା ଥଇଥାନ ପାଇଁ ଦାବି କରି ଆସୁଛନ୍ତି

ଏହି ଟ୍ରେନ୍ରେ ଅତ୍ୟାଧୁନିକ ବ୍ରେକ୍ ବ୍ୟବସ୍ଥାର ଉପଯୋଗ କରାଯାଇଥିବାରୁ ଶକ୍ତି ସଂଚୟ କରାଯାଇପାରିବ

ସେଠାରେ ସେ ଭାରତ ୟୁଏଇ ଯୁଗ୍ମ କମିଶନ୍ ବୈଠକରେ ସହ ଅଧ୍ୟକ୍ଷତା କରିବେ ଆର୍ଥକ ଓ ବୈଷୟିକ ସହଯୋଗପାଇଁ ଏହି କମିଶନ୍ ଗଠିତ ହୋଇଛି ଏହି ବୈଠକରେ ଏମିରେଟ୍ସ୍ର ବୈଦେଶିକ ମନ୍ତ୍ରୀ ଶେକ୍ ଅବଦୁଲ୍ଲୁ ଅଲ୍ ନହ୍ୟାନ୍ ଯୋଗ ଦେବେ ଆବୁଧାବିଠାରେ ଏହି ବୈଠକ ଅନୁଷ୍ଠିତ ହେଉଛି

ଶେକ୍ ଜୟେଦ୍ ସଂଯୁକ୍ତ ଆରବ ଏମିରେଟ୍ସର ପ୍ରତିଷ୍ଠାତା ଏବଂ ତାଙ୍କ ଜନ୍ମ ଶତବାର୍ଷିକୀ ମଧ୍ୟ ପାଳିତ ହେଉଛି ଶ୍ରୀମତୀ ସ୍ୱରାଜ ସେଠାରେ ପ୍ରବାସୀ ଭାରତୀୟଙ୍କ ସହିତ ଭାବବିନିମୟ କରିବେ ଭାରତ ତେଳ ଆମଦାନୀ କର୍ତ୍ତିବା ରାଷ୍ଟଗ୍ରଡ଼ିକ ମଧ୍ୟରେ ସଂଯ୍ରକ୍ତ ଆରବ ଏମିରେଟ୍ସ ଷଷ୍ଠ ସ୍ଥାନରେ ରହିଛି

ଫିକି ପ୍ରଧାନମନ୍ତ୍ରୀ ଫ୍ରାଙ୍କ୍ ବେନିମାରାମା ଗତକାଲି ଜାତିସଂଘର ଏହି ଜଳବାୟୁ ଶିଖର ସମ୍ମିଳନୀକୁ ଉଦ୍ଘାଟନ କରିବା ସହ ଏଥିରେ ଅଧ୍ୟକ୍ଷତା କରିବାପାଇଁ ପୋଲାଣ୍ଡର ପରିବେଶ ବିଭାଗ ଉପମନ୍ତ୍ରୀ ମିଚାଲ୍ କୁର୍ଟିକାଙ୍କୁ ଦାୟିତ୍ୱ ଅର୍ପଣ କରିଛନ୍ତି

ଏବେ ବିଶ୍ୱରେ ପରିବେଶକୁ କ୍ଷତି ପହଞ୍ଚାଉଥିବା ବାଷ୍ପ ନିର୍ଗମନ ହାର ଯଥେଷ୍ଟ ବଢ଼ିଯାଇଥିବାରୁ ପରିସ୍ଥିତି ଚିନ୍ତାଜନକ ହୋଇଛି ପରିବେଶ ମନ୍ତ୍ରୀ ହର୍ଷବର୍ଦ୍ଧନ ଭାରତୀ ପ୍ରତିନିଧି ଦଳର ନେତୃତ୍ୱ ନେଇ ଏହି ସମ୍ମିଳନୀରେ ଯୋଗ ଦେଇଛନ୍ତି ସରକାର କହିଛନ୍ତି ଜଳବାୟୁ ପରିବର୍ତ୍ତନ ସମସ୍ୟାର ଫଳପ୍ରଦ ମୁକାବିଲା ପାଇଁ ପ୍ରତିଶ୍ରତିବଦ୍ଧ ଭାରତ ଭଳି ଦେଶଗୁଡ଼ିକ ସକାଶେ ଏହି ସମ୍ମିଳନୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ

ଭିନ୍ନକ୍ଷମମାନଙ୍କ ଅଧିକାର ସୁରକ୍ଷିତ ରଖିବା ଏବଂ ସେମାନଙ୍କର ମଙ୍ଗଳ ସାଧନ ଲକ୍ଷ୍ୟରେ ଏହି ଦିବସ ପାଳନ କରାଯାଇଥାଏ ଚଳିତବର୍ଷ ଏହି ଦିବସ ପାଇଁ ଶୀର୍ଷକ ହେଉଛି ଭିନ୍ନକ୍ଷମମାନଙ୍କୁ କ୍ଷମତାପନ୍ନ କରିବା ଏବଂ ସେମାନଙ୍କର ସାମୁହିକ ଅଭିବୃଦ୍ଧି ସହ ସମାନତା ବକାୟ ରଖିବା ଭିନ୍ନକ୍ଷମ ମାନଙ୍କୁ କ୍ଷମତାପନ୍ନ କରିବା ଦିଗରେ ବିଚକ୍ଷଣ ସଫଳତା ହାସଲ କରିଥିବା ବ୍ୟକ୍ତି ବିଶେଷ ପ୍ରତିଷ୍ଠାନ ସଂଗଠନ ରାଜ୍ୟ ଓ କିଲ୍ଲାଗୁଡ଼ିକୁ ଉପରାଷ୍ଟ୍ରପତି ଏମ୍ ଭେଙ୍କେୟା ନାଇଡୁ ଆଜି ପୁରସ୍କାର ପ୍ରଦାନ କରିବେ

ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ସାମରିକ ଉଡ଼ାଣ ଦକ୍ଷତା ଓ କୌଶଳ ବୃଦ୍ଧି ପାରସ୍କରିକ ସହଯୋଗ ବଡ଼ାଇବା ଏହି ସମରାଭ୍ୟାସର ଲକ୍ଷ୍ୟ ବ୍ୟାଡ୍ମିଣ୍ଟନ୍ ମୁମ୍ବାଇରେ ଅନୁଷ୍ଠିତ ଏକାଦଶ ଟାଟା ଓପନ୍ ଭାରତ ଅନ୍ତର୍ଜାତୀୟ ବ୍ୟାଡ୍ମିଣ୍ଟନ୍ ଚ୍ୟାଲେଞ୍ର ଉଭୟ ପୁରୁଷ ଓ ମହିଳା ବର୍ଗରେ ଭାରତ ଚାମ୍ପିୟନ୍ ହୋଇଛି

ଭାରତ ପକ୍ଷରୁ ହରମ୍ନ୍ପ୍ରୀତ୍ ସିଂ ଓ ସିମ୍ରନ୍କିତ୍ ସିଂ ଗୋଟିଏ ଲେଖାଏଁ ଗୋଲ୍ ଦେଇଛନ୍ତି ସେହିଭଳି ଆଲେକ୍ଜାଣ୍ଡର ହେଣ୍ଡ୍ରିକ୍ ଓ ଗଗ୍ନାର୍ଡ଼ ସାଇମନ୍ ବେଲ୍ଜିୟମ୍ ପକ୍ଷର୍ ଗୋଟିଏ ଲେଖାଏଁ ଗୋଲ୍ ଦେଇଛନ୍ତି